ଏହାଦାରା ବ୍ୟାପକ ଜଙାଗଲ ସମ୍ମଦ ଓ ବନ୍ୟଜନ୍ତୁଙ୍କର ପ୍ରାଶହାନି ଘଟିଲାଣି ଜଙ୍ଙଲ ନିଆଁ ଲିଭୁ ନ ଥିବାରୁ ଆକି ଭଞ୍ଞସେନା ପକ୍ଷରୁ ମୟରଭଞ୍ଞ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା ଫଳରେ ବିଭିନ୍ନ ସ୍ଚାନରେ ବନ୍ଦର ପ୍ରଭାବ ଅନୁଭ୍ତ ହୋଇଛି ଏହି ବନ୍ଦକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି

ସେ କହିଛନ୍ତି ପିଲାମାନଙ୍କର କୋର୍ସ ଶେଷ ହୋଇ ଆସିଲାଣି ସେଥିପାଇଁ ନିୟମିତ କ୍ଲାସ୍ର ଆବଶ୍ୟକତା ନାହିଁ

ପରେ ସେ କେନ୍ଦ୍ର ସରକାର ପାଲାମେକ୍କରେ କୋଟିଆ ବିବାଦ ଉପରେ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ରାଜ୍ୟ ସରକାର କୋଟିଆରେ ଅଧିକ ବିକାଶମ୍ଳକ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି

ସେମାନଙ୍କୁ କାମାକ୍ଷାନଗର ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଛି